ସୁନ୍ଦରଗଡ଼ର ବିଧାୟିକା ଶ୍ରୀମତୀ କୁସୁମ ଟେଟେ ସିଡିଏମ୍ଓଙ୍କ ନିଲମ୍ୟନ ପ୍ରତ୍ୟାହାର ପାଇଁ ଦାବି କରିଛନ୍ତି

ଏବେ ଯାନବାହନ ଚଳାଚଳ ସ୍ୱାଭାବିକ ଥିବା ଜଣାପଡିଛି ବିଜେପି ନେତା ଓ କର୍ମୀମାନେ ଏହି ବନ୍ଦରେ ସାମିଲ ହୋଇ ନିଲମ୍ୟନ ଆଦେଶ ପ୍ରତ୍ୟାହାର କରିବା ପାଇଁ ଦାବି କରିଛନ୍ତି

ବିଜେପି ପକ୍ଷରୁ ଦଳର ରାଜ୍ୟ ସଭାପତିଙ୍କ ସମେତ ଅନ୍ୟାନ୍ୟ ବରିଷ୍ ନେତାମାନେ ପ୍ରଚାରରେ ସାମିଲ ହୋଇଛନ୍ତି

କଂଗ୍ରେସ ଦଳ ମଧ ନିଜର ବରିଷ୍ ନେତାଙ୍କୁ ସାଙ୍ଗରେ ନେଇ ନିକ ପ୍ରାର୍ଥୀଙ୍କ ସପକ୍ଷରେ ଭୋଟ୍ ହାତେଇବାକୁ ଉଦ୍ୟମ ଚଳାଇଛି

ବିଭିନ୍ନ ଗୁଇନ୍ଦା ସଂସ୍ଚାକୁ ଜେଏନ୍ବି ସହିତ ସଂଶ୍ଳିଷ୍ ସନ୍ଦିଗ୍ପଙ୍କ ସୂଚନା ପ୍ରଦାନ କରାଯାଉଛି

ସହର ଚଳଚଞ୍ଚଳ ହୋଇଉଠିଛି

ଧାରଣା ଅନ୍ୟପକ୍ଷରେ ବରଗଡ଼ ଚିନିକଳ କର୍ମଚାରୀମାନେ ଆଜି ଜିଲ୍ଲାପାଳଙ୍କ ଅଫିସ ଆଗରେ ଧାରଶା ଦେଇଛନ୍ତି

ପୁଲିସ ଆଜି ଜିତୁର ପ୍ରେମିକା ମାଆ ଓ ଭଉଶୀଙ୍କୁ ଗିରଫ କରିଛି

ସେ ଯେଉଁ ସାମଗ୍ରୀ ଚୋରି ବା ଲୁଟ୍ କରି ଆଣୁଥିଲା ତାକୁ ତା' ମାଆ ଭଉଣୀ ଓ ପ୍ରେମିକା ବିଭିନ୍ନ ଆଡେ ବିକ୍ରି କରୁଥିଲେ ସେମାନଙ୍କଠାରୁ ସୁନା ଚେନ୍ ମଙ୍ଗଳସୂତ୍ର ଓ ଅନ୍ୟାନ୍ୟ ଅଳଙ୍କାର ଜବତ କରାଯାଇଛି

ମହିଳାଜଶଙ୍କ ଗାଧୋଇବାକୁ ଯାଇଥିବାବେଳେ ରାସ୍ତାକଡ଼ରେ ପଡିଥିବା ଏକ ଟିଫିନ ପାଇଥିଲେ